କ୍ୟାମ୍ପନିଂ ସପ୍ତମ ତଥା ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ପୁର୍ଣ୍ଣ ମାତ୍ରାରେ ଆଗେଇ ଚାଲିଛି

ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକମାନେ ଭୋଟ୍ଦାତାମାନଙ୍କୁ ଆକୃଷ୍ଟ କରିବା ପାଇଁ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ର୍ୟାଲି ଓ ସଭାସମିତିମାନ କରୁଛନ୍ତି ବିଜେପିର ବରିଷ୍ଣ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିରକ୍ଷା ସାମଗ୍ରୀ କ୍ରୟ କ୍ଷେତ୍ରରେ ପୂର୍ବତନ କଂଗ୍ରେସ ସରକାର ହେରଫେର କରିଥିବା ଆଜି ଅଭିଯୋଗ କରିଛନ୍ତି ହିମାଚଳପ୍ରଦେଶର ସୋଲାନ୍ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ପ୍ରତିରକ୍ଷା ସାମଗ୍ରୀ କ୍ରୟଗୁଡ଼ିକୁ କଂଗ୍ରେସ ଏଟିଏମ୍ ଭାବେ ବ୍ୟବହାର କରିଛି ସେ କହିଛନ୍ତି ପୂର୍ବ କଂଗ୍ରେସ ସରକାରଙ୍କ ଖରାପନୀତିଗୁଡ଼ିକୁ ପରିବର୍ତ୍ତନ କରିବା ଲାଗି ବିଜେପି ଚେଷ୍ଟା କରିଛି ଏବଂ ପ୍ରତିରକ୍ଷା ଉତ୍ପାଦନ ଗତ ପାଞ୍ଚ ବର୍ଷ ଭିତରେ ବିଜେପି ଶାସନ କାଳରେ ବହୁମାତ୍ରାରେ ବୃଦ୍ଧି ପାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ଭାବମୂର୍ତ୍ତି କ୍ଷୁର୍ଷ୍ଣ କରିବା ପାଇଁ ବିରୋଧୀ ଦଳ ଉଦ୍ୟମ କରୁଥିବା ବେଳେ ଦେଶର ଭାବମୂର୍ତ୍ତିକୁ ମଜବୁତ କରିବା ପାଇଁ ସେ ମିଶନ୍ ଭାବେ କାମ କରୁଛନ୍ତି ପୂର୍ବରୁ ମଧ୍ୟପ୍ରଦେଶର ରତଲମଠାରେ ଏକ ସଭାରେ ଉଦ୍ବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଜନଜାତି ସମ୍ପ୍ରଦାୟର ସ୍ୱାର୍ଥରକ୍ଷା ଲାଗି ଅଟଳବିହାରୀ ବାଜପେୟୀଙ୍କ ସରକାର ଜନକାତି କଲ୍ୟାଣ ମନ୍ତ୍ରଣାଳୟ ସ୍ଥାପନ କରିଥିଲେ ପଶ୍ଚିମବଙ୍ଗର କୟନଗର ଅନ୍ତର୍ଗତ କ୍ୟାନିଙ୍ଗଠାରେ ବିଜେପି ସଭାପତି ଅମିତ ଶାହା ଆକି ଉଦ୍ବୋଧନ ଦେଇ କହିଛନ୍ତି ତାଙ୍କ ପାର୍ଟି କ୍ଷମତାକୁ ଆସିଲେ ଅବୈଧ ଅନ୍ତ୍ରପ୍ରବେଶକାରୀମାନଙ୍କୁ ସେମାନଙ୍କର ଦେଶକୁ ପଠାଇ ଦିଆଯିବ ତୃଶମୂଳ କଂଗ୍ରେସ ସଭାପତି ତଥା ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଦୋଷାରୋପ କରି ଶ୍ରୀ ଶାହା କହିଛନ୍ତି ଭୋଟ୍ ବ୍ୟାଙ୍କ୍ ରାଜନୀତି ପାଇଁ ଅନୁପ୍ରବେଶକାରୀମାନଙ୍କୁ ସେ ସମର୍ଥନ କରୁଛନ୍ତି ବିଜେପି ସଭାପତି କହିଛନ୍ତି ନାଗରିକ ସଂଶୋଧନ ବିଲ୍ ପାର୍ଲାମେଣ୍ଟରେ ପାସ୍ କରାଯିବ ଏବଂ ଅନୁପ୍ରବେଶକୁ ଦମନ କରିବା ପାଇଁ ପଣ୍ଟିମବଙ୍ଗରେ ଜାତୀୟ ନାଗରିକ ପଞ୍ଚିକରଣ କାର୍ଯ୍ୟକାରୀ କରାଯିବ କଂଗ୍ରେସ ସଭାପତି ରାହ୍ରଲ ଗାନ୍ଧି ପଞ୍ଜାବର ଲ୍ରଧିଆନାରେ ପ୍ରଚାର କର୍ରଛନ୍ତି

ଶ୍ରୀ ଗାନ୍ଧି କହିଛନ୍ତି ଏନ୍ଡିଏ ସରକାର ଗତ ପାଞ୍ଚ ବର୍ଷ ଶାସନ କାଳରେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରତି ପାଳନ କରିବାରେ ବିଫଳ ହୋଇଛନ୍ତି ବିଏସ୍ପି ମୁଖିଆ ମାୟାବତୀ ଉତ୍ତରପ୍ରଦେଶରେ ପ୍ରଚାର କର୍ରଛନ୍ତି

ବିଜେପି ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀଙ୍କ ପଦମର୍ଯ୍ୟଦା ଓ କାର୍ଯ୍ୟାଳୟ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇ କଂଗ୍ରେସ ରାଜନୀତିକୁ ନିମ୍ନ ସ୍ତରକୁ ନେଇଛି ବୋଲି ଅଭିଯୋଗ କରିଛନ୍ତି ସେ କହିଛନ୍ତି ବିଜେପି ନିଜେ ସଂଖ୍ୟା ଗରିଷତା ହାସଲ କରିବ ଏବଂ ବିଜେପି ନେତୃତ୍ୱରେ ଏନ୍ଡିଏ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷତାର ସହ ବିଜୟ ହାସଲ କରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ଜେଟଲୀ ମାୟାବତୀ ଅର୍ଥମନ୍ତ୍ରୀ ତଥା ବିଜେପି ନେତା ଅରୁଣ ଜେଟଲୀ କହିଛନ୍ତି ପଣ୍ଟିମବଙ୍ଗରେ ଗଣତନ୍ତ୍ର ହିଂସାର ରୂପ ନେଇଛି ଶ୍ରୀ ଜେଟଲୀ କହିଛନ୍ତି ପଣ୍ଟିମବଙ୍ଗରେ ବିରୋଧୀ ଦଳ କର୍ମୀମାନଙ୍କୁ ହତ୍ୟା କରାଯାଉଛି ପ୍ରାର୍ଥୀମାନଙ୍କୁ ଆକ୍ରମଣ କରାଯାଉଛି ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକୁ ଜବରଦଖଲ କରାଯାଉଛି ଏବଂ ବିରୋଧୀ ଦଳ ନେତାମାନଙ୍କୁ ର୍ୟାଲି ଓ ଜନସଭାରେ ଯୋଗ ଦେବା ପାଇଁ ସୁଯୋଗ ଦିଆଯାଉ ନାହିଁ ବାମପତ୍ରୀ ଉଦାରବାଦୀମାନେ କେଉଁଠି ଲୁଚିଛନ୍ତି ବୋଲି ଶ୍ରୀ ଜେଟଲୀ ପ୍ରଶ୍ନ କରିଛନ୍ତି ବିଏସ୍ପି ମୁଖିଆ ମାୟାବତୀଙ୍କ ସଂକ୍ରାନ୍ତରେ ଶ୍ରୀ କେଟଲୀ କହିଛନ୍ତି ତାଙ୍କର ଶାସନ ମୂଲ୍ୟବୋଧ ଓ ପ୍ରଶାସନିକ କାର୍ଯ୍ୟକଳାପ ଅତ୍ୟନ୍ତ ନିମୁମାନର ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ କୁମାରୀ ମାୟାବତୀଙ୍କର ଆଜି ବ୍ୟକ୍ତିଗତ ଆକ୍ରମଣ ଯୋଗୁଁ ସେ ନେତା ହେବା ପାଇଁ ପଦବାଚ୍ୟ ନୁହଁନ୍ତି ବୋଲି ପ୍ରମାଶିତ ହୋଇଯାଇଛି ଜାଭଡେକର ପଶ୍ଚିମବଙ୍ଗର ଯାଦବପୁରଠାରେ ଅମିତ ଶାହାଙ୍କ ହେଲିକପୁର ଅବତରଣ କରିବାକୁ ଅନୁମତି ଦିଆଯାଇନଥିବା ପ୍ରସଙ୍ଗକୁ ନେଇ ବିଜେପି ଆକି ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଦୋଷାରୋପ କରିଛି ପାର୍ଟି ନେତା ପ୍ରକାଶ କାଭଡ଼େକର ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ କହିଛନ୍ତି କ୍ରମାରୀ ବାନାର୍ଜୀ ଏବଂ ତାଙ୍କ ସରକାର ନିର୍ବାଚନ ସମୟରେ ପ୍ରଚାର ପାଇଁ ଅନ୍ତମତି ଦେଉନାହାନ୍ତି ଏହା ଏକଚ୍ଚତ୍ରବାଦ ଏବଂ ଗଣତନ୍ତ୍ରର ହତ୍ୟା ବୋଲି ବିବେଚନା କରାଯିବ ଇସି କୋଚାର ଆଇସିଆଇସିଆଇ ବ୍ୟାଙ୍କ୍ ଭିଡ଼ିଓକନ୍ ରଣ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଆଇସିଆଇସିଆଇ ବ୍ୟାଙ୍କ୍ର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଚନ୍ଦାକୋଚାର ଆଜି ନ୍ତଆଦିଲ୍ଲୀରେ ଜେରା ପାଇଁ ପ୍ରବର୍ଭନ ନିର୍ଦ୍ଦେଶାଳୟ ନିକଟରେ ହାଜର ହୋଇଛନ୍ତି ଗତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ସମନ ଜାରି କରିଥିଲା ଏହି ମାସ ପାଞ୍ଚ ତାରିଖରେ ସେ ହାକର ହୋଇନଥିଲେ ଚଳିତ ବର୍ଷ ଆରମ୍ଭର୍ ଚନ୍ଦାକୋଚାର ତାଙ୍କ ସ୍ୱାମୀ ଦୀପକ ଓ ଭିଡ଼ିଓକନ ଗ୍ରପ୍ର ବେଣୁଗୋପାଳ ଧ୍ରତଙ୍କ ବିରୃଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଫୌଜଦାରୀ ମାମଲା ର୍ତଜ୍ କରିଥିଲା

ଭିପି ଉପରାଷ୍ଟପତି ଏମ୍ ଭେଙ୍କୟା ନାଇଡ଼ କହିଛନ୍ତି ଗବେଷକମାନେ ପ୍ରରଣା ପଦ୍ଧତିକୁ ପରିହାର କରି ଅଭିନବ ସମାଧାନ ସ୍ୱତ୍ର ଜରିଆରେ ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ସମାଧାନ କରିବାକୁ ଆଗେଇ ଆସିବା ଉଚିତ୍ ନୂଆଦିଲ୍ଲୀରେ ଭାରତୀୟ ସମାଜବିଜ୍ଞାନ ଗବେଷଣା ପରିଷଦର ସ୍ୱର୍ଷଜୁବଲି ଉହବରେ ଯୋଗ ଦେଲା ବେଳେ ଶ୍ରୀ ନାଇଡୁ କହିଛନ୍ତି ନିରନ୍ତର ଉନ୍ୟନ ଲକ୍ଷ୍ୟ ହାସଲ ଲୋକମାନଙ୍କର ସ୍ୱାସ୍ଥ୍ୟ ଯତ୍ର ଦାରିଦ୍ୟ ଦୂରିକରଣ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ତାରତମ୍ୟ ଦୂର କୃଷି କ୍ଷେତ୍ର ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ କୃଷି ଉପରେ ନିର୍ଭରଶୀଳ ଲୋକମାନଙ୍କୁ ନୂଆ ତଥା ବାସ୍ତବ ଆଭିମୁଖ୍ୟ ଯୋଗାଇ ଦେବା ପାଇଁ ଗବେଷକମାନେ କାମ କରିବା ଉଚିତ୍ ସେ କହିଛନ୍ତି ବିକାଶ ଏହାର ଲକ୍ଷ୍ୟ ବର୍ତ୍ତମାନ ସାମଗ୍ରୀକତା ହେବା ଉଚିତ୍ ଶ୍ରୀ ନାଇଡୁ କହିଛନ୍ତି ଅପହଞ୍ଚ ଲୋକମାନଙ୍କ ପାଖରେ ପହଞ୍ଚିବା ପାର୍ଷି ପାଉନଥିବା ଲୋକମାନଙ୍କୁ ପାର୍ଷି ଯୋଗାଇବା ବର୍ତ୍ତମାନ ବିଶ୍ୱସ୍ତରୀୟ ଆଭିମୁଖ୍ୟ ପାଲଟିଛି ସେ କହିଛନ୍ତି ବର୍ତ୍ତମାନ ଗବେଷକମାନେ ପ୍ରର୍ଣାକାଳିଆ ପଦ୍ଧତି ଭିତରେ ନ ରହି ଅନ୍ୟ କ୍ଷେତ୍ରଗ୍ରଡ଼ିକ ସଂକ୍ରାନ୍ତରେ ମୌଳିକ ଜ୍ଞାନ ଆହାରଣ କରିବାର ଆବଶ୍ୟକ ରହିଛି

ଖଣ୍ଡପୀଠ କହିଛନ୍ତି ସମୟରେ ପରିବର୍ଭନ କରାଗଲେ ନିର୍ବାଚନ ଆୟୋଗ ସାଜସରଞ୍ଜାମ ଯୋଗାଇବା ଅସ୍ରବିଧାର ସମ୍ମୁଖୀନ ହେବେ ପ୍ରେସିଡେଣ୍ଟ ପୂର୍ବତନ ରାଷ୍ଟ୍ରପତି ଫଖ୍ ରୁଦ୍ଦିନ୍ ଅଲ୍ଲୀ ଅହମ୍ମଦଙ୍କ ଜନ୍ମତିଥି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପ୍ରତି ରାଷ୍ଟ୍ରପତି ଭବନରେ ଆଜି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ରାଷ୍ଟ୍ରପତିଙ୍କ ସମେତ ରାଷ୍ଟ୍ରପତି ଭବନର କର୍ମଚାରୀମାନେ ଫଖ୍ ରୁଦ୍ଦିନ୍ ଅଲ୍ଲୀ ଅହମ୍ମଦଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଡବ୍ଲ୍ୟୁ ଟିଓ ବିଶ୍ୱ ବାଶିଜ୍ୟ ସଂଗଠନ ଡବ୍ଲୁଟିଓର ଉନ୍ନତ ଦେଶ ସମ୍ବହର ମନ୍ତ୍ରୀ ସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ବହୁ ପାକ୍ଷିକ ନିୟମ ଭିତ୍ତିକ ବାଣିଜ୍ୟ ବ୍ୟବସ୍ଥା ଗୁରୁତର ଆହ୍ୱାନର ସମ୍ମୁଖୀନ ହେଉଥିବାବେଳେ ଏହି ଦୁଇ ଦିନିଆ ବୈଠକ ବସିଛି ବିଭିନ୍ନ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିବା ଏବଂ ଆଗକ୍ତ ପଦକ୍ଷେପ ସ୍ଥିର କରିବା ଲାଗି ଏହି ବୈଠକ ମନ୍ତ୍ରୀମାନଙ୍କୁ ସୁଯୋଗ ପ୍ରଦାନ କରିବ ବୋଲି ଆଶା ପ୍ରକାଶ କରାଯାଇଛି ଆକ୍ଟି ପ୍ରଥମ ଦିନର ବୈଠକରେ ଅଂଶଗ୍ରହଣକାରୀ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିବା ବେଳେ ଆସନ୍ତାକାଲି ମନ୍ତ୍ରୀସ୍ତରୀୟ ବୈଠକ ବସିବ ଆସାମ ଆସାମରେ ହଇଲାକାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତାକାଲିଠାରୁ ଦିନବେଳା ସାନ୍ଧ୍ୟ ଆଇନ୍ ପ୍ରତ୍ୟାହାର ପାଇଁ ଘୋଷଣା କରାଯାଇଛି

ଶ୍ରୀମତୀ ଜାଲି କହିଛନ୍ତି ଆସନ୍ତାକାଲିଠାରୁ ଇଣ୍ଟରନେଟ୍ ଉପରେ ନିଷେଦ୍ଧାଦେଶ ଜାରି କରାଯାଇଛି ତାହା ମଧ୍ୟ ଉଠାଇ ନିଆଯିବ ଗତ ଶୁକ୍ରବାର ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଯୋଗୁଁ ହଇଲାକାଣ୍ଡିରେ ସାନ୍ଧ୍ୟ ଆଇନ୍ ଜାରି କରାଯାଇଥିଲା

ପୁଲିସ୍ ସୂତ୍ରକୁ ଉଦ୍ଧାର କରି ଆମ ସମ୍ଭାଦଦାତା ଜଣାଇଛନ୍ତି ସେହି ଦୁଇ ଜଣ ସନ୍ଦିଗ୍ଧ ସନ୍ତାସବାଦୀ ହେଲେ ଅବନ୍ତିପୋରାର ସୌକତ ଅହମ୍ମଦ ଓ କୁଲଗାଓଁର ତୌଫିକ୍ ଅହମ୍ମଦ ଉଭୟଙ୍କୁ ଆଜି ବଡ଼ି ଭୋର୍ ସାଢ଼େ ତିନିଟା ବେଳେ ଗୁଲ ଅଞ୍ଚଳରୁ ଦେଢ଼ କୋଟି ଟଙ୍କା ଅସ୍ତ ଓ ଗୁଳିଗୋଳା ସହ ଗିରଫ୍ କରାଯାଇଛି

କୌଣସି ସ୍ୱତ୍ରରୁ ଖବର ପାଇଲା ପରେ ମିଳିତ ବାହିନୀ ପକ୍ଷରୁ ଗୁଲ୍ ଅଞ୍ଚଳର କାଲିମସ୍ତା ଓ ଭିମଦାସା ଅଞ୍ଚଳରେ ଖାନତଲାସୀ କରିଥିଲେ ଆଫ୍ଗାନ କିଲ୍ ଆଫ୍ଗାନିସ୍ତାନର ଉତ୍ତରାଞ୍ଚଳ ସାରିପଲ ପ୍ରଦେଶରେ ଗତ ରାତିରେ ନିରାପତ୍ତା ଯାଞ୍ଚ୍ ଘାଟିଗୁଡ଼ିକ ଉପରେ ତାଲିବାନୀ ବିଦ୍ରୋହୀମାନଙ୍କର ଆକ୍ରମଣରେ ନିରାପତ୍ତା ବାହିନୀର ସାତ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି ପ୍ରାଦେଶୀକ ପରିଷଦର ମୁଖ୍ୟ ମହମ୍ମଦ ନୁର୍ ରେହେମାନୀ କହିଛନ୍ତି ତାଲିବାନୀ ବିଦ୍ରୋହୀମାନେ ଦୁଇ କଣ ଯବାନଙ୍କୁ ଅପହରଣ କରିନେଇଛନ୍ତି ଏବଂ ପାଞ୍ଚ କଣ ଯବାନ ଆହତ ହୋଇଛନ୍ତି ଉଭୟ ପକ୍ଷ ମଧ୍ୟରେ ବହୁ ସମୟ ଧରି ଗୁଳିଗୋଳା ବିନିମୟ ହୋଇଥିଲା ଏବଂ ଚାରି କଣ ତାଲିବାନ ଯୋଦ୍ଧା ପ୍ରାଣ ହରାଇଥିବାର ଖବର ମିଳିଛି ସାରିପଲ ପ୍ରଦେଶର ତୈଳକ୍ପଗୁଡ଼ିକ ଜଗିବା ପାଇଁ ଯବାନମାନଙ୍କୁ ମୁତୟନ କରାଯାଇଥିଲା